ଏହା ମଧ୍ୟ ଆକାଶବାଣୀ ଡିଡି ନ୍ୟୁଜ୍ ପିଏମ୍ଓ ଏବଂ ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇବ୍ ଷ୍ଟ୍ରିମିଂ ହେବ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

ଏହିସବୁ ରାଜ୍ୟରେ ବୃଦ୍ଧି ପାଉଥିବା ମାମଲାର କାରଣ ଏବଂ ଏ ସମ୍ପର୍କରେ ନିଆଯାଉଥିବା ପଦକ୍ଷେପଗ୍ରଡ଼ିକ ସମ୍ପର୍କରେ କ୍ୟାବିନେଟ୍ ସେକ୍ରେଟାରୀ ସମ୍ପ୍ରକ୍ତ ରାଜ୍ୟର ସ୍ୱାସ୍ଥ୍ୟ ସଚିବମାନଙ୍କ ସହ ବିସ୍ତୃତ ଭାବରେ ସମୀକ୍ଷା କରିଛନ୍ତି ପରୀକ୍ଷା ଚିହ୍ନଟ ଓ ଚିକିତ୍ସା ଏହି ତିନୋଟି ନୀତିକୁ ଦୃଷ୍ଟିରେ ରଖି ଅବରୋଧ ଅଞ୍ଚଳରେ ଅଧିକ ଗୁରୁତ୍ୱ ପ୍ରଦାନ ପ୍ରର୍ବକ ନମୁନା ପରୀକ୍ଷା ବୃଦ୍ଧି କରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି କେତେକ ରାଜ୍ୟରେ ଅପେକ୍ଷାକୃତ କମ୍ ନମୁନା ପରୀକ୍ଷା କରାଯାଉଥିବା ବିଷୟ ଉପରେ ବୈଠକରେ ଆଲୋଚନା ହୋଇଛି ବ୍ୟାପକ ଏବଂ ନିରନ୍ତର ନମୁନା ପରୀକ୍ଷା ମାମଲାଗୁଡ଼ିକୁ ଶୀଘ୍ର ଚିହ୍ନଟ କରିବା ତଥା ସଂକ୍ରମଣ ବ୍ୟାପିବାକୁ ରୋକିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ବୋଲି ବୈଠକରେ ମତ ପ୍ରକାଶ ପାଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ମାର୍ଗଦର୍ଶିକା ଅନ୍ୟାୟୀ ଅବରୋଧ ଅଞ୍ଚଳଗୁଡ଼ିକରେ ତତ୍ପରତାର ସହ ଘରକୁ ଘର ବୁଲି ସକ୍ରିୟ ମାମଲା ଖୋଜି ବାହାର କରିବା ଏବଂ ସଂକ୍ରମିତଙ୍କ ସମ୍ପର୍କରେ ଆସିଥିବା ଲୋକମାନଙ୍କୁ ଠାବ କରିବାଦ୍ୱାରା ସଂକ୍ରମଣ ଶୃଙ୍ଖଳକୁ ରୋକାଯାଇପାରିବ ବୋଲି କ୍ୟାବିନେଟ୍ ସେକ୍ରେଟାରୀ ମତ ଦେଇଛନ୍ତି ଶଯ୍ୟା ଅକ୍ୱିଜେନ୍ର ଆବଶ୍ୟକତା ସମେତ ସ୍ୱାସ୍ଥ୍ୟ ଭିତ୍ତିଭ୍ମିର ଉପଲହ୍ଧତା ଉପରେ ଧ୍ୟାନ କେନ୍ଦ୍ରିତ କରି ଚିକିହା ସେବାକୁ ସୁଗମ କରିବା ପାଇଁ ରାଜ୍ୟଗୁଡ଼ିକ୍ ପରାମର୍ଶ ଦିଆଯାଇଛି ଏହି ସମୀକ୍ଷା ବୈଠକରେ ଆମ୍ଭଲାନ୍ ସେବାକୁ ଅଧିକ ଦକ୍ଷ ଓ ଫଳପ୍ରଦ କରିବା ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଇଛି ଏହାଛଡ଼ା ମୃତ୍ୟୁ ହାରକୁ ହ୍ରାସ କରିବା ଦିଗରେ ପଦକ୍ଷେପ ନେବାପାଇଁ ମଧ୍ୟ କ୍ୟାବିନେଟ୍ ସଚିବ ଗୁରୁତ୍ୱ ଦେଇଛନ୍ତି ବିଶେଷକରି ଅନ୍ୟାନ୍ୟ ରୋଗରେ ପୀଡ଼ିତ କିମ୍ବା ବୟସ୍କ ନାଗରିକଙ୍କ ଚିକିହା ଉପରେ ଅଧିକ ଧ୍ୟାନ ଦେବାପାଇଁ ସେ ପରାମର୍ଶ ଦେଇଛନ୍ତି କୋଭିଡ୍ ନାଇଷ୍ଟିନ୍ର ବ୍ୟାପିବାକୁ ରୋକିବା ଦିଗରେ ମାମଲାର ଆଗୁଆ ଚିହ୍ଟ ଓ ସମୟାନ୍ରବର୍ତ୍ତୀ ଚିକିତ୍ସା ବ୍ୟବସ୍ଥାର ବିଶେଷ ଗୁରୁତ୍ୱ ରହିଛି ବୋଲି କ୍ୟାବିନେଟ୍ ସଚିବ କହିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ କୋଭିଡ୍ ନାଇଷ୍ଟିନ୍ର ପରିଚାଳନାପାଇଁ ଶ୍ରେଣୀଭୁକ୍ତ ତତ୍ପର ପ୍ରଗତିଶୀଳ ତଥା ସୁସମନ୍ୱିତ ରଣନୀତି ଦେଶରେ ମୃତ୍ୟୁ ହାରକୁ କ୍ରମାଗତ ଭାବେ ହ୍ରାସ କରିବା ସହିତ ଆରୋଗ୍ୟ ହାରକୁ ବୃଦ୍ଧି କରାଇବାରେ ସଫଳ ହୋଇଛି ତେବେ କେତେକ ରାଜ୍ୟରେ ସମ୍ପ୍ରତି ପଜିଟିଭ୍ ମାମଲା ବୃଦ୍ଧି ପାଇବା ଚିନ୍ତାର କାରଣ ପାଲଟିଛି ବୋଲି କ୍ୟାବିନେଟ୍ ସଚିବ କହିଛନ୍ତି ଅଶୋକ ଗେହଲଟ୍ ଗଭର୍ଣର୍ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ତାଙ୍କର ସମର୍ଥକ ବିଧାୟକମାନଙ୍କ ସହ ଗତକାଲି ରାଜ୍ୟପାଳ କଲ୍ରାଜ୍ ମିଶ୍ରାଙ୍କୁ ଭେଟି ତୁରନ୍ତ ବିଧାନସଭା ଅଧିବେଶନ ଡକାଇବାପାଇଁ ଦାବି କରିଛନ୍ତି ବିଧାୟକମାନଙ୍କୁ ଉଦ୍ବୋଧନ ଦେଇ ରାଜ୍ୟପାଳ ଶ୍ରୀ ମିଶ୍ରା କହିଛନ୍ତି ସେ ରାଜ୍ୟର ସାମ୍ପ୍ରତିକ ପରିସ୍ଥିତି ଉପରେ ନ୍ୟାୟିକ ମତାମତ ସଂଗ୍ରହ କରିବା ପରେ ଏ ଦିଗରେ ନିଷ୍କଭି ନେବେ ରାଜଭବନ ବାହାରେ ଗଣମାଧ୍ୟମ ସହ କଥାବାର୍ତ୍ତାବେଳେ ମ୍ରଖ୍ୟମନ୍ତ୍ରୀ ଶ୍ରୀ ଗେହଲଟ୍ କହିଛନ୍ତି ଯଦି ରାଜ୍ୟପାଳ ବିଧାନସଭା ଅଧିବେଶନ ଡକାନ୍ତି ତେବେ ସେ ଗୃହରେ ତାଙ୍କର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ ସେମାନେ ରାଜ୍ୟପାଳଙ୍କ ପତ୍ରକୁ ଅପେକ୍ଷା କରିଛନ୍ତି ଏବଂ ତାହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ଅନ୍ୟପକ୍ଷରେ ଏହି ପ୍ରସଙ୍ଗ ଉପରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦୃଢ଼ ପ୍ରତିକ୍ରିୟା ମିଳିଛି ଦଳର ବରିଷ୍ଠ ନେତାମାନେ ଜୟପୁରଠାରେ ଗତକାଲି ସନ୍ଧ୍ୟାରେ ଆୟୋଜିତ ଏକ ସାମ୍ଭାଦିକ ସମ୍ମଳିନୀରେ କହିଛନ୍ତି ରାଜ୍ୟର ସାୟିଧାନିକ ମୁଖ୍ୟଙ୍କ ଉପରେ କଂଗ୍ରେସ ପକ୍ଷରୁ ଅନାବଶ୍ୟକ ଚାପ ପ୍ରୟୋଗ କରାଯାଉଛି ଯାହା ଉଚିତ ନୁହେଁ ବିରୋଧୀ ଦଳ ନେତା ଗୁଲାବ ଚାନ୍ଦ କଟାରିଆ କହିଛନ୍ତି ଏହି କାର୍ଯ୍ୟଦ୍ୱାରା ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ବିଧାୟକମାନେ ନିଜ ନିଜର ସମ୍ମାନ ହରାଇଛନ୍ତି ସେ କହିଛନ୍ତି ବିଧାନସଭା ଅଧିବେଶନ ଡକାଇବାପାଇଁ ରାଜ୍ୟପାଳଙ୍କର ଅଧିକାର ରହିଛି କିନ୍ତୁ ତାଙ୍କ ଉପରେ ଏଥିପାଇଁ ଚାପ ପ୍ରୟୋଗ କରିବା ଆଇନସମ୍ମତ ନୂହେଁ

ଗତ ସନ୍ଧ୍ୟାରେ ରାଜଭବନ ରାଜ୍ୟ ରାଜନୀତିର କେନ୍ଦ୍ରସ୍ଥଳୀ ପାଲଟିଥିଲା ବିଧାନସଭା ଅଧବବେଶନ ଡକାଇବା ପ୍ରସଙ୍ଗକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି ଇତିମଧ୍ୟରେ ବିଦ୍ରୋହୀ କଂଗ୍ରେସ ବିଧାୟକମାନେ ଏକ ଭିଡ଼ିଓ ଜାରି କରି କହିଛନ୍ତି ସେମାନଙ୍କୁ କେହି ବନ୍ଧକ ରଖି ନାହାନ୍ତି ଏବଂ ସେମାନେ ସମସ୍ତେ ସୁରକ୍ଷିତ ଅଛନ୍ତି ମୁଖ୍ୟମନ୍ତ୍ରୀ ତାଙ୍କର ଗାଦି ବଞ୍ଚାଇବା ପାଇଁ ଅନାବଶ୍ୟକ ଅଭିଯୋଗ କରୁଛନ୍ତି ବୋଲି ସେମାନେ କହିଛନ୍ତି

ସାଂଘାଇ ସହଯୋଗ ସଂଗଠନ ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସମ୍ମିଳନୀରେ ଉଦ୍ବୋଧନ ଦେଇ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି କିଛି ଦିନ ପୂର୍ବେ ଭାରତରେ ଗୋଟିଏ ହେଲେ ବି ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ ଉତ୍ପାଦନକାରୀ କମ୍ପାନୀ ନ ଥିବା ବେଳେ ମାତ୍ର କିଛି ମାସ ଭିତରେ ଭାରତରେ ଦେଶୀୟ ଜ୍ଞାନକୌଶଳରେ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମଗୁଡ଼ିକର ନିର୍ମାଣ କରାଯାଇ ପାରିଛି ସେ କହିଛନ୍ତି ବର୍ତ୍ତମାନ ଭାରତ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମଗୁଡ଼ିକୁ ରପ୍ତାନୀ କରିବା ସ୍ଥିତିରେ ପହଞ୍ଚିଛି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଭେଷ୍ଟିଲେଟର ଓ ଡାକ୍ତରଖାନାରେ ବ୍ୟବହାର ହେଉଥିବା ଅକ୍କିଜେନ୍ର ଉତ୍ପାଦନ ମଧ୍ୟ ଦେଶୀୟ ଜ୍ଞାନକୌଶଳରେ କରାଯାଉଛି ମନ୍ତ୍ରୀ କହିଛନ୍ତି ନୂଆନୁଆ ବୈଷୟିକଞ୍ଜାନର ବ୍ୟବହାର କରାଯାଇ କୋଭିଡ୍ ନାଇଷ୍ଟିନ୍ର ମୁକାବିଲା କରାଯାଉଛି

ଏଗ୍ରି ମିନ୍ ଫାର୍ମର୍ସ କୋଭିଡ୍ ନାଇଷ୍ଟିନ୍ ମହାମାରୀ କାଳରେ କୃଷକ ଓ କୃଷି କାର୍ଯ୍ୟକଳାପକୁ କ୍ଷେତସ୍ତରରେ ସୁବିଧା ପ୍ରଦାନ ନିମନ୍ତେ କେନ୍ଦ୍ର କୃଷି ମନ୍ତଶାଳୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଖରିଫ୍ ରତ୍ରରେ ଏହି ସୁବିଧା ପ୍ରଦାନ ଯୋଗୁଁ ବୁଣାକାର୍ଯ୍ୟରେ ସନ୍ତୋଷଜନକ ଅଗ୍ରଗତି ଘଟିଛି

ଏକ୍ଲପର୍ଟ ସ୍ୱିକ୍ ଆକାଶବାଣୀର ଏକ୍ପର୍ଟ ସ୍ୱିକ୍ କାର୍ଯ୍ୟକ୍ରମରେ କୋଭିଡ୍ ନାଇଷ୍ଟିନ୍ ସମ୍ପର୍କରେ ବିଶେଷଜ୍ଞ ଡାକ୍ତରଙ୍କ ମତାମତ ପ୍ରସାର କରାଯାଉଛି ଆକାଶବାଣୀ ସମ୍ଭାଦ ବିଭାଗକୁ ସୂଚନା ଦେଇ ଏମ୍ସ୍ର ମାନସିକ ରୋଗ ବିଭାଗ ପ୍ରଫେସର ଡାକ୍ତର ନନ୍ଦ କୁମାର ଲୋକମାନେ ଘରେ ରହି ପରିବାର ସହ ସମୟ ବିତାଇବା ଏବଂ ଯୋଗ ଅଭ୍ୟାସ କରିବାକୁ ପରାମର୍ଶ ଦେଇଛନ୍ତି ସେହିପରି ଦିଲ୍ଲସ୍ଥିତ ଗୋବିନ୍ଦ ବଲ୍ଲଭ୍ ପନ୍ତ ହସ୍କିଟାଲ୍ର ଡାକ୍ତର ସଞ୍ଜୟ ପାଣ୍ଡେ ଘରୁ ବାହାରକୁ ବାହାରିଲାବେଳେ ମାସ୍କ ପିନ୍ଧିବା ଜରୁରୀ ବୋଲି କହିଛନ୍ତି

ଗ୍ରାମୀଣ ଭାରତକୁ ସଶକ୍ତ କରିବା ସହ ଗ୍ରାମାଞ୍ଚଳରେ ପ୍ରତ୍ୟେକ ଘରକୁ ଏହି ଯୋଜନା ପହଞ୍ଚାଇବାପାଇଁ ଏହି ନିଷ୍ପଭି ହୋଇଛି ଏହି ନୂଆ ନିର୍ଦ୍ଦେଶ ଅନୁସାରେ ପିପିଏଫ୍ ମାସିକ ଆୟ ଯୋଜନା ଜାତୀୟ ସଞ୍ଚୟ ସାର୍ଟିଫିକେଟ୍ କିଷାନ ବିକାଶ ପତ୍ର ଏବଂ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନାର ସୁବିଧା ଶାଖା ଡାକଘରଗୁଡ଼ିକରେ ମିଳିପାରିବ ଲୋକମାନେ ଏହିସବୁ ଜନପ୍ରିୟ ଯୋଜନାଗୁଡ଼ିକରେ ନିଜ ଗ୍ରାମରେ ଥିବା ଡାକଘରେ ଜମା କରିପାରିବେ

ଶ୍ରୀ କୋବିନ୍ଦ କହିଛନ୍ତି ଏପରି ସ୍ଥିତିରେ ଦେଶର ସମସ୍ତ ନାଗରିକ ଆସାମ ସହ ରହିଛନ୍ତି ମ୍ରଖ୍ୟମନ୍ତ୍ରୀ ରାଜ୍ୟର ବନ୍ୟା ପରିସ୍ଥିତି ସହ କୋଭିଡ୍ ମହାମାରୀ ସମ୍ପର୍କରେ ରାଷ୍ଟ୍ରପତିଙ୍କ ଅବଗତ କରିଛନ୍ତି